ରାଜ୍ୟକୃ ଅତିରିକ୍ତ ଏକ ହଜାର କୋଟି ଟଙ୍କା ସହାୟତା ରାଶି ଏବଂ

ବାକି ଦୁଇ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି

ସାଇକ୍ଲୋନ୍ ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ଫନୀ ସାମ୍ବଦ୍ରିକ ଝଡ଼ବାତ୍ୟାଦ୍ୱାରା କ୍ଷତିଗ୍ରସ୍ତ ଜିଲ୍ଲାଗୁଡ଼ିକ ପାଇଁ ଏକ ହଜାର କୋଟି ଟଙ୍କା ସହାୟତା ଘୋଷଣା କରିଛନ୍ତି

ଆଜି ଆକାଶମାର୍ଗରୁ ଶ୍ରୀ ମୋଦି ପୁରୀ ଖୋର୍ଦ୍ଧା କଟକ ଜଗତ୍ସିଂହପୁର ଯାଜପୁର କେନ୍ଦ୍ରାପଡ଼ା ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ପରିସ୍ଥିତି ଆକଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କ ସହ ଏହିସବୁ ଜିଲ୍ଲା ଆକାଶମାର୍ଗରୁ ପରିଦର୍ଶନ କରିଛନ୍ତି ରାଜ୍ୟ ସରକାରୀ ଅଧିକାରୀମାନଙ୍କ ସହ ଶ୍ରୀ ମୋଦି ରିଲିଫ୍ ଓ ପୁନଃ ଥଇଥାନ କାର୍ଯ୍ୟକୁ ସମୀକ୍ଷା କରିଛନ୍ତି

ପୂର୍ବରୁ ଶ୍ରୀ ମୋଦି ରାଜ୍ୟପାଳ ଗାଣେଶୀଲାଲ ଓ ନବୀନ ପଟ୍ଟନାୟକଙ୍କ ସହ ଟେଲିଫୋନ୍ ଯୋଗେ କଥାବାର୍ତ୍ତା କଲାବେଳେ କେନ୍ଦ୍ର ତରଫର୍ ସବୃ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରତି ଦେଇଥିଲେ

ସବୁଠାରୁ ଅଧିକ ସଂଖ୍ୟକ ଲୋକ ପୁରୀ ମୟୂରଭଞ୍ଜ୍ ଓ ଖୋର୍ଦ୍ଧା ଜିଲ୍ଲାରୁ ପ୍ରାଣ ହରାଇଥିବା ଜଣାପଡ଼ିଛି ଭୁବନେଶ୍ୱର ପୌର ନିଗମ ପକ୍ଷରୁ ଆଜିଠାରୁ ସାରା ନଗରୀରେ ରିଲିଫ୍ ସାମଗ୍ରୀ ବଣ୍ଟାଯାଉଛି

କ୍ୟାବିନେଟ୍ ସଚିବ ପିକେ ସିହ୍ନାଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ ଜାତୀୟ ସଙ୍କଟ ପରିଚାଳନା କମିଟି ବୈଠକରେ ଓଡ଼ିଶା ପଣ୍ଟିମବଙ୍ଗ ଓ ଅନ୍ଧ୍ରପ୍ରଦେଶର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ରିଲିଫ୍ ପଦକ୍ଷେପ ସଂକ୍ରାନ୍ତରେ ସମୀକ୍ଷା କରାଯାଇଥିଲା

ଆଜି ସକାଳୁ ରାଜନାଥ ସିଂ ଲକ୍ଷ୍ନୌରେ ଭୋଟ୍ ଦେଥିଲାବେଳେ ରାଜ୍ୟବର୍ଦ୍ଧନ ରାଠୋର୍ ଜୟପୁର ଗ୍ରାମୀଣ ନିର୍ବାଚନ ମଣ୍ଡଳୀରେ ଭୋଟ୍ ଦେଇଛନ୍ତି

ଜନ୍ମୁ କାଶ୍ମୀରର ଲଦାଖ୍ ନିର୍ବାଚନ ମଣ୍ଡଳୀ ଏବଂ ଅନନ୍ତନାଗ କିଲ୍ଲା ପୁଲ୍ୱାମା ଓ ସୋପିଆଁ କିଲ୍ଲାରେ ମଧ୍ୟ ଭୋଟ୍ଗ୍ରହଣ ଚାଲିଛି ଏହି ପର୍ଯ୍ୟାୟରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ସ୍କୃତି ଇରାନୀ ରାଜ୍ୟବର୍ଦ୍ଧନ ରାଠୋର୍ ଅର୍ଜୁନ ରାମପାଲ୍ ମେଘ୍ୱାଲ୍ ଏବଂ ଜୟନ୍ତ ସିହ୍ରା ବିଜେପି ନେତା ରାଜୀବ ପ୍ରତାପ ରୁଡ଼ି ଅର୍ଜୁନ ମୁଖା ତଥା କଂଗ୍ରେସ ନେତା ରାହୁଲ୍ ଗାନ୍ଧି ସୋନିଆ ଗାନ୍ଧି ଓ ଜିତୀନ୍ ପ୍ରସାଦଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ

ବହୁ ସଂଖ୍ୟାରେ ଯୁବକ ଏଥର ଭୋଟ୍ ଦେବେ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି କ୍ୟାମ୍ପେନିଂ ବାକି ଦୂଇ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ସରଗରମ୍ ହୋଇଛି ବିଭିନ୍ନ ରାଜନୈତିକ ଦଳର ତ୍ରଙ୍ଗ ନେତାମାନେ ଦେଶର ବିଭିନ୍ନ ସ୍ଥାନରେ ରୋଡ୍ ଶୋ' ଓ ସଭାସମିତିରେ ଯୋଗ ଦେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପଶ୍ଚିମବଙ୍ଗର ତାମୁଲୁକ୍ ଓ ଝାରଗ୍ରାମ ଏବଂ ଝାଡ଼ଖଣ୍ଡର ଚାଇବାସାଠାରେ ଉଦ୍ବୋଧନ ଦେବେ ବିଜେପି ସଭାପତି ଅମିତ୍ ଶାହା ବିହାରର ପୂର୍ବ ଚମ୍ପାରନ୍ ଜିଲ୍ଲାରେ ର୍ୟାଲି କରିବେ କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧି ହରିୟାଣାର ଭିୱାନି ଏବଂ ବିଏସ୍ପି ମ୍ରଖ୍ୟ ମାୟାବତୀ ଉତ୍ତର ପ୍ରଦେଶର ବସ୍ତି ଓ ବଳରାମପ୍ରର ଜିଲ୍ଲାରେ ର୍ୟାଲିଗ୍ରଡ଼ିକରେ ଉଦ୍ବୋଧନ ଦେବେ

ଆସନ୍ତାକାଲିଠାର୍ତ ପବିତ୍ର ରମ୍ଜାନ୍ ମାସ ଆରମ୍ଭ ହେଉଛି ରମ୍ଜାନ୍ ପର୍ବ ଓ ଅତ୍ୟଧିକ ଗ୍ରୀଷୁ ପ୍ରବାହ ଦୃଷ୍ଟିରୁ ଭୋଟ୍ଗ୍ରହଣ ସମୟରେ ପରିବର୍ତ୍ତନ ପାଇଁ ଆଗତ ଆବେଦନ ଉପରେ ବିଚାର କରିବାକୁ ସୁପ୍ରିମ୍କୋର୍ଟ ନିର୍ବାଚନ କମିଶନ୍କୁ କହିଥିଲେ ବିଜେପି ୱେଷ୍ଟ ବେଙ୍ଗଲ୍ ତୂଶମ୍ବଳ କଂଗ୍ରେସର କର୍ମୀମାନେ ପଢିମବଙ୍ଗର ବାରାକ୍ପୁର ସଂସଦୀୟ ନିର୍ବାଚନ ମଣ୍ଡଳୀରେ ଜବରଦଖଲ ଓ ଗୁଣ୍ଡାଗର୍ଦ୍ଦି କରିଥିବା ଅଭିଯୋଗ ସହ ସେହି ନିର୍ବାଚନ ମଣ୍ଡଳୀରେ ସାନି ଭୋଟ୍ଗ୍ରହଣ ପାଇଁ ବିଜେପି ଆଜି ଦାବି କରିଛି ପାର୍ଟି ନେତା ତଥା କେନ୍ଦ୍ରମନ୍ତ୍ରୀ ପ୍ରକାଶ କାୱଡେକର ନ୍ତଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ କହିଛନ୍ତି ଟିଏମ୍ସି ଅଗଣତାନ୍ତିତକ ଉପାୟରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି ଓ ଭୋଟ୍କେନ୍ଦ୍ରଗୁଡ଼ିକ ଜବରଦଖଲ ସମେତ ବ୍ୟାପକ ହିଂସାକାଣ୍ଡ ଚଳାଇଛି ପଣ୍ଟିମବଙ୍ଗର ସବୁ ଭୋଟ୍ଗ୍ରହଣ କେନ୍ଦ୍ରରେ ସିସିଟିଭି କ୍ୟାମେରା ଖଞ୍ଚବାପାଇଁ ମଧ୍ୟ ସେ ଦାବି କରିଛନ୍ତି ଆଜି ବିକେପି ନିର୍ବାଚନ ଆୟୋଗରେ ଅଭିଯୋଗ କରିବ ବୋଲି ଜଣାପଡ଼ିଛି ଏସ୍ସି ସିଜେଆଇ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୁଦ୍ଧରେ ଯୌନ ନିର୍ଯାତନା ମାମଲାରେ ଏତାଲା ରୁଜୁ କରି ଅଭିଯୋଗ ପତ୍ର ଦାଖଲ କରିବା ସକାଶେ ସିବିଆଇକୁ ନିର୍ଦ୍ଦେଶ ଲୋଡ଼ି ଆଗତ ଆବେଦନ ଉପରେ ଯଥାସମୟରେ ଶୁଣାଣି ହେବ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି ଜଷ୍ଟିସ୍ ଏସ୍ଏ ବୋବ୍ଡେ ଏବଂ ଜଷ୍ଟିସ୍ ଏସ୍ ଅବଦୁଲ୍ ନଙ୍କୀର୍କ ଖଣ୍ଡପୀଠଦ୍ୱାରା କରୁରୀ ଶୁଣାଣି ପାଇଁ ଆବେଦନ କରାଯାଇଥିଲା ଆବେଦନକାରୀ କୋର୍ଟରେ କହିଥିଲେ ବୁଧବାର ଦିନ ଶୁଶାଣି ପାଇଁ ତାଲିକାଭୁକ୍ତ କରାଯାଉ ଏବଂ ପରେ କହିଥିଲେ ଏହି ମାମଲାର ଜରୁରୀକାଳୀନ ଶୁଣାଣିର ଆବଶ୍ୟକତା ନାହିଁ

ପ୍ରଧାନ ବିଚାରପତି ରଞ୍ଜନ୍ ଗୋଗୋଇଙ୍କ ଖଣ୍ଡପୀଠ କହିଛନ୍ତି ମାମଲାର ବିଚାର ଜରୁରୀକାଳୀନ ଭିତ୍ତିରେ କରାଯିବାର ଆବଶ୍ୟକତା ଦୂଷ୍ଟିରୁ ଅବକାଶକାଳୀନ ଖଣ୍ଡପୀଠଦ୍ୱାରା ଏହି ମାମଲାର ଶୁଣାଣି ହେବ

ଗୋଟିଏ ଏନ୍ଜିଓଦ୍ୱାରା ପରିଚାଳିତ ସେହି କନ୍ୟାଶ୍ରମରେ ଅନେକ ବାଳିକାଙ୍କୁ ବଳାକ୍କାର ଓ ଯୌନ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଥିଲା

କଂଗ୍ରେସ ସିଧ କଂଗ୍ରେସ କହିଛି ପ୍ରଧାନମନ୍ତ୍ରୀଙ୍କ କୌଣସି ପ୍ରତିଶ୍ରୁତି ପୂରଣ କରାଯାଇ ନାହିଁ

ଏସ୍ସି ଟିଏନ୍ ଏମଏଲ୍ଏକ୍ ଦଳ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗରେ ତାମିଲ୍ନାଡୁ ବାଚସ୍କତି ଦୁଇ ଜଣ ଏଆଇଏଡିଏମ୍କେ ବିଧାୟକଙ୍କ ବିରୁଦ୍ଧରେ ଜାରି କରିଥିବା ଅଯୋଗ୍ୟ ପ୍ରକ୍ରିୟା ନୋଟିସ୍ ଉପରେ ସୁପ୍ରିମ୍କୋର୍ଟ ରହିତାଦେଶ ଜାରି କରିଛନ୍ତି ଦଳବଦଳ ଆଇନ ଅଧୀନରେ ସେମାନଙ୍କ ବିରୁଦ୍ଧରେ ନୋଟିସ୍ ଜାରି କରାଯାଇଥିଲା ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏଆଇଏଡିଏମ୍କେ ବିଧାୟକ ଭିଟି କଲାଇସେଲ୍ଭନ୍ ଓ ଇ ରଥିନାସବାପତିଙ୍କ ପକ୍ଷରୁ ଆଗତ ଆବେଦନ ଉପରେ ବାଚସ୍କତିଙ୍କ ଜବାବ ମାଗିଛନ୍ତି

ଗତକାଲି ରାତିରେ ନେଗୋମ୍ବୋ ଅଞ୍ଚଳରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବା ପରେ ରାତାରାତି ସାନ୍ଧ୍ୟ ଆଇନ୍ ଜାରି କରାଯାଇଥିଲା ଏବଂ ଅନେକ ସାମାଜିକ ଗଣମାଧ୍ୟମ ଉପରେ ନିଷେଧାଦେଶ ଲାଗୁ କରାଯାଇଥିଲା ପରିସ୍ଥିତି ନିୟନ୍ତ୍ରଣକୁ ଆସିବାପରେ ଆଜି ସକାଳୁ ସେହି ଅଞ୍ଚଳରୁ ସାନ୍ଧ୍ୟ ଆଇନ୍ ପ୍ରତ୍ୟାହାର କରି ନିଆଯାଇଛି ପୁଲିସ୍ କହିଛି ଦୁଇ ଗୋଷ୍ଠୀ ମଧ୍ୟରେ ବ୍ୟକ୍ତିଗତ ଶତ୍ରୁତାକୁ ନେଇ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା ସଂଖ୍ୟାଲଘୁ ମୁସଲମାନଙ୍କୁ ଲକ୍ଷ୍ୟ କରି ଆକ୍ରମଣ ହୋଇଥିବାରୁ ଅନେକ ଘର ଓ ଗାଡ଼ି ଭଙ୍ଗାରୁଜା କରାଯାଇଛି ଇଷ୍ଟର୍ ପର୍ବ ଦିନ ମଧ୍ୟ ସେହି ଅଞ୍ଚଳରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା ସେଦିନ ଗୋଟିଏ ଗୀର୍ଜାଘରେ ଆକ୍ରମଣ କରାଯାଇଥିଲା ଆର୍କ ବିଶପ୍ ମାକମ୍ କାର୍ଡ଼ିନାଲ୍ ରଞ୍ଜିତ୍ ଶାନ୍ତିଶୃଙ୍ଖଳା ରକ୍ଷା କରିବା ସଙ୍ଗେ ସଙ୍ଗେ ବିଦ୍ଦେଷଭାବ ଓ ଉଡ଼ା ଖବର ପ୍ରଚାର ନ କରିବାକ୍ ଲୋକମାନଙ୍କ ନିବେଦନ କରିଛନ୍ତି ଶ୍ରୀଲଙ୍କାରେ ଆକ୍ରମଣ ପରଠାରୁ ପ୍ରଥମ ଥରପାଇଁ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ଖୋଲିଥିବାରୁ ସାରା ଦେଶରେ ନିରାପତ୍ତା କାର୍ଯ୍ୟାନୁଷ୍ଠାନ କାରି ରହିଛି କିନ୍ତୁ ବିଦ୍ୟାଳୟଗୁଡ଼ିକରେ କମ୍ ଉପସ୍ଥାନ ଥିବାର ଖବର ମିଳିଛି